ଶିକ୍ଷା ପଦ୍ଧତିରେ କେତେକ ପରିବର୍ଭନର ଆବଶ୍ୟକତା ରହିଛି ବିଦ୍ୟାଳୟ ପରିଦର୍ଶନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତୀ କହିଛନ୍ତି

ଆଜି ଦେବଦମ୍ମତିଙ୍କ ମଙ୍ଗଳକୃତ୍ୟ ଅନୁଷିତ ହେବା ସହ ନିମନ୍ତଶପତ୍ର ଗୁଆ ବଙ୍କନ ସରିଥିବା ବେଳେ ଆସନ୍ତାକାଲି ବିବାହ ଉହବ ଅନୁଷିତ ହେବ

ଆକି ଅନ୍ତର୍କାତୀୟ ରେଳ ଫାଟକ ସଚେତନତା ସପ୍ତାହ ପାଳନର ଶେଷ ଦିବସରେ ପୂର୍ବତଟ ରେଳପଥର ଖୋର୍ବ୍ଧା ଡିଭିଜନ ପକ୍ଷରୁ କଟକ ଗୋପାଳପୁର ବାଲିକୁଦା ନିକଟରେ ଥିବା ରେଳ ଫାଟକ ପାଖରେ ଲୋକଙ୍ଙ୍ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ସୂଚନାଯୋଗ୍ୟ ପୂର୍ବତଟ ରେଳବାଇ ଅଧୀନରେ ଥିବା ସମସ୍ତ ଲେବଲ୍ କ୍ରସିଂରେ ଜଗୁଆଳି ନିଯୁକ୍ତି କରାଯାଇଥିବା ବେଳେ ଫାଟକ ଲଗାଯାଇଛି

ଆଜି ସକାଳେ ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ଯୁକ୍ତରାଷ୍ଟ ଆମେରିକା ମଧ୍ୟରେ ଅନୁଷିତ ହୋଇଛି